ପିଏମ୍ କରୋନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଭୂତାଣୁ ସଂକ୍ରମଣକୁ ନେଇ ଭୟଭୀତ ନ ହେବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ରୋକିବା ପାଇଁ ଆବଶ୍ୟକ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ସେ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି ଏକ ଟ୍ୱିଟ୍ ବାର୍ଭରେ ଶ୍ରୀ ମୋଦୀ କହିଛନ୍ତି ସରକାର ପରିସ୍ଥିତିରେ ଉପରେ ତୀକ୍ଷ୍କ ନଜର ରଖିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଆଗାମୀ ଦିନଗୁଡ଼ିକରେ କୌଣସି କେନ୍ଦ୍ର ମନ୍ତ୍ରୀ ବିଦେଶ ଗସ୍ତ କରିବେ ନାହିଁ ଓ ଦେଶର ଜନସାଧାରଣ ନିହାତି ଜରୁରୀ ନ ହେଲେ ବିଦେଶକୁ ଗସ୍ତ ନ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଏକ ସ୍ଥାନରେ ବହୁ ସଂଖ୍ୟାରେ ଏକତ୍ରିତ ହେବାକୁ ଏଡାଇବା ଦ୍ୱାରା ଆମେ ଭୂତାଣୁ ସଂକ୍ରମଣର ଶୃଙ୍ଖଳକୁ ଭଙ୍ଗ କରିବା ସହ ସମସ୍ତଙ୍କର ସୁରକ୍ଷାକୁ ନିଶ୍ଚିତ କରିପାରିବା ସେ ପୁଣି କହିଛନ୍ତି ସମସ୍ତ ରାଜ୍ୟ ଓ ମନ୍ତ୍ରଣାଳୟଗୁଡ଼ିକରେ କାର୍ଯ୍ୟରତ କର୍ମଚାରୀମାନଙ୍କର ସୁରକ୍ଷା ପାଇଁ ବହୁମୁଖୀ ପଦକ୍ଷେପମାନ ଗ୍ରହଣ କରାଯାଇଛି ଶ୍ରୀ ମୋଦୀ କହିଛନ୍ତି ବିଜା ରଦ୍ଦ କରିବାଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ସୁବିଧା ବୃଦ୍ଧି କରିବା ପର୍ଯ୍ୟନ୍ତ ବ୍ୟାପକ ପଦକ୍ଷେପମାନ ଗ୍ରହଣ କରାଯାଇଛି

ନୂଆଦିଲ୍ଲୀରେ ସାୟାଦିକମାନଙ୍କୁ ଏ ସଂକ୍ରାନ୍ତରେ ସୂଚନା ଦେଇ ସ୍ୱାସ୍ଥ୍ୟ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ କହିଛନ୍ତି କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ରୋକିବା ପାଇଁ ଭାରତ ଆଗୁଆ ସତର୍କତାମ୍ରଳକ ପଦକ୍ଷେପମାନ ଗ୍ରହଣ କରିଛି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିରନ୍ତର ଭାବେ ପରିସ୍ଥିତିର ତଦାରଖ କର୍ରଛନ୍ତି

ହେଲ୍ଥ ମିନିଷ୍ଟ୍ରୀ ଗାଇଡ୍ଲାଇନୁ ଯେଉଁ ଲୋକମାନେ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବାର ନିର୍ଣ୍ଣିତ ହୋଇଛି ସେମାନେ ନିଜ ଘରେ କିଭଳି ପୃଥକ ଭାବେ ରହି ଅନ୍ୟମାନଙ୍କୁ ଭୂତାଣୁ ସଂକ୍ରମଣରୁ ରକ୍ଷା କରିପାରିବେ ସେ ସଂକ୍ରାନ୍ତରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିର୍ଦ୍ଦେଶାବଳୀ କାରି କରିଛି ଯେଉଁମାନେ ଭୂତାଣୁରେ ସଂକ୍ରମିତ ହୋଇଥିବାର ସନ୍ଦେହ କରାଯିବ ସେମାନଙ୍କୁ ତ୍ରର୍ନ୍ତ ଏଥିପାଇଁ ଉଦ୍ଦିଷ୍ଟ ହସ୍କିଟାଲ୍ଗୁଡ଼ିକରେ ଅଲଗା ରଖାଯିବ ଅଲଗା ହୋଇ ରହିଥିବା ଲୋକମାନଙ୍କୁ ଉତ୍ତମ ବାୟ ଚଳାଚଳ କର୍ତ୍ତିବା ପୃଥକ ପ୍ରଥକ କୋଠରୀରେ ରଖାଯିବାକୁ ପରାମର୍ଶ ଦିଆଯାଇଛି ସେହି କୋଠରିଗୁଡ଼ିକ ସହ ଶୌଚାଳୟ ସଂଲଗୁ ହୋଇ ରହିଥିବା ଦରକାର କରୋନା ଭୂତାଶୁରେ ସଂକ୍ରମିତ କୌଣସି ବ୍ୟକ୍ତି ବିବାହ କିମ୍ବା ଶେଷକୃତ୍ୟ ସମ୍ପନ୍ନ ଭଳି କୌଣସି ପ୍ରକାରର କାର୍ଯ୍ୟରେ ଯୋଗ ନ ଦେବାକୁ କଡ଼ା ସତର୍କତା କ୍ରାରି କରାଯାଇଛି ସଂକ୍ରମିତ ବ୍ୟକ୍ତି ବାରମ୍ଭାର ସାବୁନରେ ନିକ ହାତ ଭଲଭାବେ ଧୋଇବେ ଓ ସାନିଟାଇଜର ବ୍ୟବହାର କରିବେ

ତେବେ ଆଗାମୀ ଦୁଇ କିୟା ତିନିଦିନ ମଧ୍ୟରେ ବିଦେଶରୁ ଆହୁରି ଅଧିକ ଭାରତୀୟ ନାଗରିକ ଫେରିବେ ବୋଲି ସେନାର ମୁଖପାତ୍ର କର୍ଷ୍ଣେଲ୍ ଅମନ ଆନନ୍ଦ କହିଛନ୍ତି ଯୋଧପୁର ଝାନ୍ନୀ ଗୋରଖପୁର କୋଲକାତା କୟସାଲମେର ଚେନ୍ନାଇ ଏବଂ ଦେଓଲାଲିଠାରେ ମଧ୍ୟ ଲୋକଙ୍କ ସ୍ୱାସ୍ଥ୍ୟର ଯାଞ୍ଚ୍ ପାଇଁ ସ୍ୱତନ୍ତ ବ୍ୟବସ୍ଥା କରାଯାଇଛି ବୋଲି କର୍ଣ୍ଣେଲ ଆନନ୍ଦ କହିଛନ୍ତି

ଏହାପରେ ସେମାନଙ୍କୁ ଭାରତୀୟ ସେନାର ସ୍ୱତନ୍ତ୍ର ହାସ୍ପାତାଳରେ ପୃଥକ ଭାବେ ରଖାଯିବ ତେବେ ଏହିସବୁ ଭାରତୀୟମାନଙ୍କ ସ୍ୱାସ୍ଥ୍ୟାବସ୍ଥାର ପ୍ରାରମ୍ଭିକ ଯାଞ୍ଚ କରାଯାଇ ସାଧାରଣ ପ୍ରଶାସନ ଦ୍ୱାରା ସେମାନଙ୍କୁ ବିମାନବନ୍ଦରରୁ ସେନାର ସ୍ୱତନ୍ତ୍ର ହସ୍କଟାଲକୁ ନିଆଯିବ

ସେମାନଙ୍କୁ ମଧ୍ୟ ଜୟସାଲମେରଠାରେ ଥିବା ସେନା ହସ୍କିଟାଲ୍ରେ ପୃଥକ୍ ଭାବେ ରଖାଯିବ ସାଧାରଣ ପ୍ରଶାସନକୁ କରୋନା ଭୂତାଣୁ ସଫକ୍ରମଣର ମୁକାବିଲାରେ ସହାୟତା ଯୋଗାଇଦେବା ପାଇଁ ସେନା ପକ୍ଷରୁ ଯୋଧପୁର ସମେତ ଅନ୍ୟ କେତେକ ସ୍ଥାନରେ ସ୍ୱତନ୍ତ୍ର ପୂଥକୀକରଣ ବ୍ୟବସ୍ଥା କରାଯାଇଛି ପିଏମ୍ ଜନ୍ସନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ବ୍ରିଟେନ୍ର ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଦିଗରେ ଅନ୍ତର୍ଜାତୀୟ ସ୍ତରର ପ୍ରୟାସର ଗୁରୁତ୍ୱ ଉପରେ ଆଲୋଚନା କରିଛନ୍ତି ଉଭୟ ନେତା ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗ ଉପରେ ମଧ୍ୟ କଥାବାର୍ତ୍ତା କହିଛନ୍ତି ଅକ୍ଷୟ ଶକ୍ତିର ବିକାଶ ଦିଗରେ ଭାରତର ପଦକ୍ଷେପକୁ ଶ୍ରୀ ଜନ୍ସନ୍ ସ୍ୱାଗତ କରିଛନ୍ତି ବାଣିଜ୍ୟ ସାଂସ୍କୃତିକ ସଂପର୍କ ପ୍ରତିରକ୍ଷା ଏବଂ ପ୍ରଯୁକ୍ତିବିଦ୍ୟା ସମେତ ଅନେକଗୁଡ଼ିଏ କ୍ଷେତ୍ରରେ ଦ୍ୱିପାକ୍ଷିକ ସଂପର୍କ ମଜବୁତ କରିବା ପାଇଁ ଶ୍ରୀ ମୋଦି ଓ ଶ୍ରୀ ଜନ୍ସନ୍ ଉଭୟ ଦେଶର ପ୍ରତିଶ୍ରତିବଦ୍ଧତାକୁ ଦୋହରାଇଛନ୍ତି ଉଭୟ ପକ୍ଷଙ୍କୁ ସୁହାଇବା ଭଳି କୌଣସି ଏକ ଦିନ ଭାରତ ଗସ୍ତ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଶ୍ରୀ ଜନ୍ସନ୍ଙ୍କୁ ପୁଣିଥରେ ନିମନ୍ତ୍ରଣ କରିଛନ୍ତି ପିଏମ୍ ବେଞ୍ଜାମିନ୍ ନେତାନ୍ୟାହୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇସ୍ରାଏଲ୍ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ମଧ୍ୟରେ ଗତ ବୁଧବାର ଦିନ ଟେଲିଫୋନ୍ ଯୋଗେ କଥାବାର୍ତ୍ତା ହୋଇଛି ଦୁଇ ନେତା ଦ୍ୱିପାକ୍ଷିକ ସଂପର୍କ ଓ ଏହାର ଅଗ୍ରଗତିର ସମୀକ୍ଷା କରିଛନ୍ତି କରୋନା ଭୂତାଣୁ ସଂକ୍ରମଣ ନେଇ ସମଗ୍ର ବିଶ୍ୱରେ ସୃଷ୍ଟି ହୋଇଥିବା ପରିସ୍ଥିତି ସଂପର୍କରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି

ଜାକୋବା ଲିଭାଙ୍କୁ ପ୍ରଦାନ କରିଛନ୍ତି

ଚଳିତବର୍ଷ ଜାନୁୟାରୀରେ ମାଡାଗାସ୍କର ଉପକୂଳରେ ଡିଆନେ ବାତ୍ୟା ଦ୍ୱାରା ପ୍ରଭାବିତ ଲୋକମାନଙ୍କୁ ଏହି ଚାଉଳ ବଣ୍ଟାଯିବ

ଜାତୀୟ ନାଗରିକ ପଞ୍ଜିକା ଏନ୍ପିଆର ସଂପର୍କିତ ଏକ ପ୍ରଶ୍ୱର ଉଉରରେ ଶ୍ରୀ ଉଦୟକୁମାର କହିଛନ୍ତି ନୂତନ ଏନ୍ପିଆର ରେ ଯେଉଁ ଅତିରିକ୍ତ ତିନୋଟି ପ୍ରଶ୍ୱ ରହିଛି ତାହାକୁ ନେଇ ଲୋକଙ୍କ ମନରେ କିଛିଟା ଉଦ୍ବେଗ ରହିଛି

ସିନ୍ଧୁ ଆକି ତାଙ୍କର ପରବର୍ତ୍ତୀ ମ୍ୟାଚ୍ରେ ଜାପାନର ନୋଜୋମି ଓକୁହାରାଙ୍କୁ ଭେଟିବେ

ମହିଳା ଡବଲ୍ସରେ ଭାରତୀୟ ଯୋଡ଼ି ଅଶ୍ୱିନୀ ପୋନାସ୍ୱା ଓ ଏନ୍ ସିକ୍କି ରେଡ୍ରୀ ଜାପାନୀ ଯୋଡ଼ି ମିତାକି ମାସୁତୋମୋ ଓ ଆୟାକା ତାକାହାସିଙ୍କଠାରୁ ପରାଜିତ ହୋଇ ମଧ୍ୟ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଛନ୍ତି